ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠଙ୍କ ସମ୍ମୁଖରେ ଆବେଦନକୁ ଉପସ୍ଥାପନ ଲାଗି ଭି ଶେଖର ଅନ୍ତରୋଧ କରିଥିଲେ ସମୀମା ବେଗମ୍ ନାମକ କଣେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଶ୍ରୀ ଶେଖର ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟ କହିଚନ୍ତି ସମୀନାଙ୍କୁ ଧମକଚମକ ଦିଆଯାଉଛି ଓ ପିଟିସନ୍ ପ୍ରତ୍ୟାହାର କରିନେବାକୁ ଚାପ ପକାଯାଉଛି କେନ୍ଦ୍ରସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ତ୍ରଷାର ମେହେଟ୍ଟାଙ୍କୁ ପିଟିସନ୍ ଉପରେ ଜବାବ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି ପିଏମ୍ ଏଚ୍ଓଏମ୍ କନ୍ଫ୍ରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜିର ଅସ୍ଥିର ବିଶ୍ୱରେ ବିଶ୍ୱ ଶାନ୍ତି ଓ ସମୃଦ୍ଧି ଆଣିବା ଦିଗରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ ନୂଆଦିଲ୍ଲୀରେ ଦୂତାବାସଗୁଡ଼ିକର ମୁଖ୍ୟମାନଙ୍କ ନବମ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ବୈଦେଶିକମନ୍ତ୍ରୀ ସ୍ୱଷମା ସ୍ୱରାଜ ତାଙ୍କର ଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନଭାର ହାତକ୍ ନେବାଠାର୍ ଆନ୍ତର୍ଜାତିକ ସ୍ତରରେ ଭାରତର ମାନ ଓ ଗୌରବରେ ଉନ୍ନତି ଘଟିଛି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ବିକେ ସିଂ ଏମ୍ଜେ ଆକବର୍ ଓ ଦ୍ରତାବାସଗ୍ରଡ଼ିକର ମ୍ରଖ୍ୟ ତଥା ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏଚ୍ଏମ୍ ସୁଷମା ଟ୍ରୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ତାଙ୍କ କ୍ୟାବିନେଟ୍ ସହକର୍ମୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିରୁଦ୍ଧରେ ଅନ୍ଲାଇନ୍ରେ ଦିଆଯାଉଥିବା ଆପତ୍ତିଜନକ ମନ୍ତବ୍ୟ ଆଦେ ଠିକ୍ ନୁହଁ ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି ଲକ୍ଷ୍ନୌର ଭିନ୍ନ ଧର୍ମରେ ବିବାହିତ ଏକ ଦମ୍ପତ୍ତିଙ୍କ ପାସ୍ପୋର୍ଟ ଜାରି ବିଷୟକ୍ର ନେଇ ତାଙ୍କ ପ୍ରତି କରାଯାଉଥିବା ଏଭଳି ଆଚରଣର ଜବାବରେ ସେ ଏହା କହିଚ୍ଚନ୍ତି ସାମାଜିକ ଗଣମାଧ୍ୟମରେ କିଛି ଲୋକ ଶ୍ରୀମତି ସ୍ୱରାଜ ଓ ତାଙ୍କ ମନ୍ତ୍ରଣାଳୟର ତୀବ୍ର ସମାଲୋଚନା କରି ଆସ୍କଚ୍ଚନ୍ତି ଲକ୍ଷ୍ରୌର ପାସ୍ପୋର୍ଟ କାର୍ଯ୍ୟାଳୟ ସେହି ଦମ୍ପତ୍ତିଙ୍କୁ ହଇରାଣ ହରକତ କରିଥିବା ସତ୍ୱେ ଶ୍ରୀମତୀ ସ୍ୱରାଜ କୌଣସି ପଦକ୍ଷେପ ନେଇନଥିବାରୁ ଅନ୍ଲାଇନ୍ରେ ତାଙ୍କୁ ଏଭଳି ସମାଲୋଚନା କରାଯାଇଛି ପାସ୍ପୋର୍ଟ କାର୍ଯ୍ୟାଳୟର ଅଫିସର୍ ଜଣକ ତାଙ୍କର କର୍ତ୍ତବ୍ୟ ପାଳନ କରିଥିବାର ଦାବି କରିଛନ୍ତି ସିମ୍ଲା କେନ୍ଦ୍ର ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ହିମାଚଳ ପ୍ରଦେଶର ସିମଲଠାରେ ଏକ ଆଧାର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି

ଏମ୍ଇଏ ଡିଏଚ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ବ୍ରିଟେନ୍ରେ ଥିବା ଭାରତର ଡେପୁଟି ହାଇକମିଶନର୍ ଦିନେଶ ପଟ୍ଟନାୟକଙ୍କୁ ଏକ ନିୟମିତ ପ୍ରଶାସନିକ ନିଷ୍କଭିର ଅଂଶ ସ୍ୱର୍ପ ମନ୍ତ୍ରଣାଳୟର ମୁଖ୍ୟାଳୟକୁ ଫେରାଇ ଅଣାଯାଇଛି ଶ୍ରୀ ପଟ୍ଟନାୟକଙ୍କ ବଦଳି ସଂପର୍କିତ ଗଣମାଧ୍ୟମ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହାଛଡ଼ା ଅନ୍ୟ ଯେକୌଣସି କାରଣ ମିଥ୍ୟା ଓ ଭିତ୍ତିହୀନ

ସବୁଜ ଟ୍ରିବ୍ୟୁନାଲ୍ ମଧ୍ୟ କେତେ ସଂଖ୍ୟକ ଗଛ କଟାଯିବକୁ ପ୍ରସ୍ତାବ ରହିଛି ସେ ସଂକ୍ରାନ୍ତରେ ସଠିକ୍ ବିବୃତ୍ତି ଦେବା ଓ ଟ୍ରିବ୍ୟୁନାଲ୍କୁ ଜଣାଇବାକୁ କହିଛନ୍ତି

ଅଧିକ ଉତ୍ପାଦନ ଓ ନୂଆ ସାମଗ୍ରୀ ପାଇଁ ଅର୍ଡର୍ ମିଳିବା ଏହାର ମୁଖ୍ୟ କାରଣ

ରାମଦାସ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ସମାଜର ଦୂର୍ବଳ ଶ୍ରେଣୀର ଲୋକମାନଙ୍କର ମଙ୍ଗଳ ପାଇଁ ପ୍ରତିଶ୍ରତିବଦ୍ଧ

କେନ୍ଦ୍ର ସରକାର ଉତ୍ତରପୂର୍ବାଞ୍ଚଳର ସର୍ବାଙ୍ଗୀନ ଉନ୍ତି ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି ପୂର୍ବରୁ ସେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ବିଭିନ୍ନ କଲ୍ୟାଶମଳକ ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିଥିଲେ ମ୍ବଲେ ଲିଞ୍ଚିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ଗତକାଲି ଧୁଲେ ଜିଲ୍ଲାରେ ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ପାଞ୍ଚ ଜଣ ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପରଣ ଦେବାକୁ ଘୋଷଣା କରିଛନ୍ତି ଏହାକୁ ସମାଜର ଏକ ଦୂର୍ଭାଗ୍ୟଜନକ ଘଟଣା ବୋଲି ସେ ବର୍ଷ୍ଣନା କରିଛନ୍ତି

ଧୁଲେ ପୁଲିସ୍ ସୁପରିଟେଶ୍ଡେଣ୍ଟ୍ ଏମ୍ ରାମ୍କୁମାର କହିଛନ୍ତି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପାଞ୍ଚଟି ପୁଲିସ୍ ଟିମ୍ ଗଠନ କରାଯାଇଛି

ସାମାଜିକ ଗଣମାଧ୍ୟମରେ ପିଲା ଚୋରି ସଂକ୍ରାନ୍ତରେ ପ୍ରବଳ ଖବରମାନ ପ୍ରଚାରିତ ହେଉଥିବାରୁ ଏହାକୁ କେନ୍ଦ୍ର କରି ଏଭଳି ହତ୍ୟା ଘଟଣାମାନ ଘଟୁଥିବାର ଅନୁମାନ କରାଯାଉଛି ଏମ୍ପି ଫ୍ରି ହାଇୟର୍ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜନକଲ୍ୟାଣ ଶିକ୍ଷା ପ୍ରୋହାହନ ଯୋଜନା ଅଧୀନରେ ଅଣସଂଗଠିତ ଶ୍ରମିକମାନଙ୍କର ପିଲାମାନଙ୍କୁ କଲେକ୍ରେ ମାଗଣାରେ ନାମଲେଖା ସୁବିଧା ଯୋଗାଇ ଦିଆଯିବ

ଏହା ଅଧୀନରେ ସ୍ନାତକ ସ୍ତରରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ବର୍ଷ ତଥା ନିୟମିତ ସ୍ନାତକୋତ୍ତର ସ୍ତରର ପ୍ରଥମ ଓ ଦ୍ୱିତୀୟ ବର୍ଷ ଏବଂ ବିନା ସରକାରୀ ସହାୟତାର ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାକୁ ସୁନିଣ୍ଠିତ କରାଯିବ ତେବେ ଏତିପାଇଁ ଅଭିଭାବକମାନେ ଅଣସଂଗଠିତ ଶ୍ରମିକ ଭାବେ ନିଜକୁ ଶ୍ରମ ବିଭାଗ ନିକଟରେ ପଞ୍ଜିକୃତ କରାଇବା ବାଧ୍ୟତାମଳକ କରାଯାଇଛି

ଦିନକୁ ଦିନ ବଢ଼ି ଚାଲିଥିବା ବାଣିକ୍ୟ ଲଢ଼େଇରେ ଟ୍ରମ୍ଫ୍ଙ୍କର ଏହା ସଦ୍ୟତମ ଆୟୁଧ ହୋଇଥିବାବେଳେ ୟୁରୋପରୁ ରପ୍ତାନୀ ହେଉଥିବା ଇସ୍କାତ୍ ଓ ଆଲୁମିନିୟମ୍ ଉପରେ ଆମେରିକା ଶୁଳ୍କ ଲାଗୁ କରିବା ପରେ ୟୁରେପାୀୟ ସଂଘ ପାଲଟା ଜବାବ୍ରେ ଆମେରିକା ପ୍ରସ୍ତୁତ ଜିନ୍ବ ଏବଂ ହାର୍ଲେ ଡେଭିଡସନ୍ ମୋଟର ସାଇକେଲ୍ ଉପରେ ଶୁଳ୍କ ଲାଗୁ କରିଛି

ଏଥିସହିତ କେଲରେ ଥିବା ଶ୍ରୀମତୀ ଜିଆଙ୍କ ପ୍ରତି ଏକ ଶକ୍ତ ଧକ୍କା ପହଞ୍ଚିଛି